ପ୍ରଧାନମନ୍ତୀ କହିଥିଲେ ଯେ ଏହି ଦୂର୍ଦ୍ଦିନରେ କେନ୍ଦ ସରକାର ଓଡ଼ିଶାବାସୀଙ୍କ ସହିତ ଅଛନ୍ତି

ସେହିଭଳି ପୁରୀରେ ବିଦ୍ୟତ୍ ସରବରାହ ବନ୍ଦ ପାଇଁ ପେଟ୍ରୋଲ୍ ପମ୍ମଗୁଡ଼ିକ ଚାଲିପାରି ନାହିଁ

ଏହି ଆକାଉଣ୍ ଜରିଆରେ ଆଗ୍ରହୀ ବ୍ୟକ୍ତି ଟଙ୍ଙା ଦାନ କରିପାରିବେ

ରାକ୍ୟ ସରକାର ବିପଦ ସମୟରେ ସହାୟତାର ହାତ ବଢ଼ାଇବା ପାଇଁ ଆହ୍ୱାନ କରିଛନ୍ତି

ହୋଇଥିବା ସୂଚନା ମିଳିଛି ନୀଳଚକ୍ର ନିକଟକୁ ଯିବା ପାଇଁ ମନ୍ଦିର ଉପରେ ଲାଗିଥିବା ଲ୍ରହା ଭାରା ଖସିପଡ଼ିଛି ମନ୍ଦିର ସଂଲଗୁ ଅଅଳରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି

ପୁରୀ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟଷତି ଘଟିଛି ସେହିଭଳି ବାତ୍ୟା ଫୋନି ଯୋଗୁଁ ରାକଧାନୀ ଭୁବନେଶ୍ୱର ଶ୍ରୀହୀନ ହୋଇପଡ଼ିଥିବା ବେଳେ ସେଠାରେ ଥିବା ସମସ୍ତ ଭିଭିଭିମି ଦୋହଲି ଯାଇଛି

ଏବେ ମଧ୍ୟ ଅନେକ ଅଞ୍ଚଳକୁ ପିଇବା ପାଶିର ସୁବିଧା ହୋଇପାରି ନାହିଁ ପାଶି ଟୋପାଏ ପାଇଁ ରାଜଧାନୀର ଅନେକ ଅଞ୍ଅଳର ବାସିନ୍ଦା ଡହଳବିକଳ ହେଉଛନ୍ତି

ଆଜି ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଞଳରେ ପାଶି ପାଇଁ ଲୋକେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଥିଲା ଫଳରେ ଯାନବାହନ ଚଳାଚଳ ସେହିସବୁ ଅଅଳରେ ବାଧାପ୍ରାପ୍ତ ହୋଇଥିଲା ସେହିଭଳି କଟକରେ ବତ୍ୟା ଫୋନିର ପ୍ରଭାବ କିଛି କମ୍ ନଥିଲା

ବିଦ୍ୟୁତ୍ ପାଶି ଟେଲି ଯୋଗାଯୋଗ ସଂପ୍ରର୍ଣ୍ଡ ଭାବେ ବ୍ୟାହତ ହୋଇପଡ଼ିଛି

ତେବେ କଟକର ଉଭୟ ପାର୍ଶ୍ୱ ମହାନଦୀ ଓ କାଠଯୋଡ଼ିରେ ଗାଧୋଇବା ପାଇଁ ଲୋକଙ୍ଙ ଭିଡ଼ ଲାଗିରହୁଛି ଭିତିରେ କଟାଯାଇ ରାସ୍ତା ସଫା କରାଯାଉଛି

ମୁନିସିପାଲିଟି ପକ୍ଷରୁ ବିଭିନ୍ ଅଞ୍ଞଳରେ ଟ୍ କର ଯୋଗେ ପିଇବା ପାଶି ଯୋଗାଇ ଦିଆଯାଉଛି

ମୃତକ ହେଲେ ରାଧାକାନ୍ତ ନାୟକ ଓ ମାଧୁରୀ ନାୟକ